କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାମୁହିକ ପର୍ଯ୍ୟବେକ୍ଷଣକ୍ତ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କହିଛି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବାକୁ କାତୀୟ ସ୍ତରରେ ଲାଗୁ କରାଯିବା ପରେ ସଶସ୍ତ ବାହିନୀ ସମେତ ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟଗ୍ରଡ଼ିକରେ ଅଫିସ କାର୍ଯ୍ୟ ବହୁମାତ୍ରାରେ କମି ଯାଇଛି

ସେ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟେଲିମେଡିସିନ୍ ବ୍ୟବସ୍ଥା ସଂକ୍ରାନ୍ତରେ ନିୟମାବଳୀ କାରି କରିଛନ୍ତି ଓ ଲୋକମାନଙ୍କୁ ଏହାର ସୁବିଧା ଲାଭ କରିବାକୁ ନିବେଦନ କରିଛନ୍ତି ଭାରତୀୟ ଡାକ୍ତରୀ ଗବେଷଣା ପରିଷଦର ଡକ୍ଟର ରମଣ ଆର୍ ଗଙ୍ଗା ଖେଦକର କହିଛନ୍ତି ଦେଶରେ ଏ ପର୍ଯ୍ୟନ୍ତ ସାମୃହିକ ସ୍ତରରେ କରୋନା ଭୂତାଣୁ ସଂକ୍ରମିତ ହେବାର କୌଣସି ପ୍ରମାଣ ମିଳିନାହିଁ କୋଭିଡ୍ ନାଇଣ୍ଟିନ୍ ପାଇଁ ଫଳପ୍ରଦ ଔଷଧର ବିକାଶ କରିବା ଲାଗି ପରୀକ୍ଷାରେ ଭାରତ ଖୁବ୍ ଶୀଘ୍ର ଡବ୍ଲ୍ୟୁଏଚ୍ଓ ସହ ଯୋଗଦେବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ ପୁନ୍ୟ ଶଲୀଳା ଶ୍ରୀବାସ୍ତବା କହିଛନ୍ତି ଦେଶାନ୍ତରୀତ ହୋଇ ଆସିଥିବା ଶ୍ରମିକମାନଙ୍କ ପାଇଁ ଖାଦ୍ୟ ପାନୀୟ ଓ ପରିମଳର ବ୍ୟବସ୍ଥା କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରାଯାଇଛି ସେ କହିଛନ୍ତି କୋଭିଡ୍ ନାଇଣ୍ଟିନ୍ ସମ୍ବନ୍ଧୀୟ ସମସ୍ତ ନିୟମାବଳୀ ସହ ହୋଟେଲ ଓ ଭଡ଼ାଘରଗୁଡ଼ିକୁ ଖୋଲା ରଖାଯିବ

ଡାକ୍ତରୀ ଗବେଷଣା ଓ ବିକାଶର ସ୍ୱଫଳର ନିବିଘ୍ନରେ ଆଦାନପ୍ରଦାନ ସମସ୍ତଙ୍କ ଗ୍ରହଣ ଯୋଗ୍ୟ ହେବା ଭଳି ଉତ୍ତମ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସ୍ଥାପନ ଓ ସଂକଟ ପରିଚାଳନା ପାଇଁ ନ୍ତଆ ବ୍ୟବସ୍ଥା ଗ୍ରହଣର ଆବଶ୍ୟକତା ପ୍ରତି ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି କରୋନା ଭୂତାଣ୍ର ସଂକ୍ରମଣ ବିଶ୍ୱବ୍ୟାପି ହେବା ପରିପ୍ରେକ୍ଷୀରେ ଏହାର ମ୍ରକାବିଲା ପାଇଁ ଆନ୍ତର୍ଜାତିକ ସ୍ତରରେ ଉତ୍ତମ ସମନ୍ୱୟ ରକ୍ଷା ଲାଗି ବିଭିନ୍ନ ଚ୍ୟାଲେଞ୍ଜଗୁଡ଼ିକ ସଂକ୍ରାନ୍ତରେ ଆଲୋଚନା ପାଇଁ ଏହି ଶିଖର ବୈଠକର ଆୟୋଜନ କରାଯାଇଥିଲା

ଡାକ୍ତରୀ ସରଞ୍ଜାମ ଯୋଗାଣ ରୋଗ ନିର୍ପଣ ଯନ୍ତ୍ରପାତି ଚିକିହା ଔଷଧପତ୍ର ଓ ପ୍ରତିଷେଧକ ସମେତ ସମସ୍ତ ସ୍ରବିଧାର ଆଦାନପ୍ରଦାନ ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଦିଆଯାଇଥିବା ନିୟମାବଳୀର ପାଳନ କରିବାକୃ ସେମାନେ ସମର୍ଥନ ଜଣାଇଛନ୍ତି

ପିଏମ୍ ବ୍ରିଟିଶ୍ ପିଏମ୍ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିଶ ଜନ୍ସନ୍ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଆଶୁଅରୋଗ୍ୟ କାମନା କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ଶ୍ରୀ ଜନ୍ସନ୍ କଣେ ସାହସୀ ବ୍ୟକ୍ତି ଓ ସେ ଏହି ଚ୍ୟାଲେଞ୍ଜକୁ ଅଚିରେ ଅତିକ୍ରମ କରିଯିବେ ସେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାର ଆଜି ଘୋଷଣା କରିଥିଲେ କରୋନା ହେଲଥ୍ ମିନିଷ୍ଟି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାମୁହିକ ପର୍ଯ୍ୟବେକ୍ଷଣକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କହିଛି

ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ରାକ୍ୟଗୁଡ଼ିକର ସ୍ୱାସ୍ଥ୍ୟମନ୍ତ୍ରୀ ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗୀୟ କର୍ମକର୍ତ୍ତାମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏକ ବୈଠକରେ ଅଂଶଗ୍ରହଣ କରି କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୈଠକ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଲୋକମାନଙ୍କୁ ଘର ମଧ୍ୟରେ ଆବଦ୍ଧ ହୋଇ ରହିବା ଓ ସେମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ସହଜରେ ଉପଲବ୍ଧ କରାଇବାକୁ ନିଶିତ କରିବା ପାଇଁ ମଧ୍ୟ ରାଜ୍ୟଗୁଡ଼ିକୁ କହିଛନ୍ତି ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ବିଭିନ୍ନ ସ୍ଥାନରେ ପହଞ୍ଚାଇବାକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବା ଲାଗି ସେ କର୍ମକର୍ତ୍ତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯାହାଫଳରେ ଡାକ୍ତର ନର୍ସ ଅନ୍ୟ ସ୍ୱାସ୍ଥ୍ୟ କର୍ମୀ ଓ ଚିକିତ୍ସା ସୁବିଧାର କୌଣସି ଅଭାବ ଦେଖାଦେବ ନାହିଁ କରୋନା ପୋଷ୍ଟାଲ୍ ଡିପାର୍ଟମେଣ୍ଟ କରୋନା ଭୂତାଣ୍ର ସଂକ୍ରମଣ ଯୋଗୁଁ ଲୋକମାନେ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହୁଥିବାରୁ ଡାକଘରଗୁଡ଼ିକ କରିଆରେ ମୌଳିକ ଡାକ ଓ ଆର୍ଥିକ ସେବା ଯୋଗାଇ ଦିଆଯିବ ଡାକ ବିଭାଗ ନେଟୱର୍କ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଉପରେ ମଧ୍ୟ ପ୍ରାଧାନ୍ୟ ଦେଉଛି ପୋଷ୍ଟ ଅଫିସ୍ ସେଭିଙ୍ଗସ୍ ବ୍ୟାଙ୍କ୍ ଓ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍ ଜରିଆରେ ଟଙ୍କା ଜମା ଓ ଉଠାଣ ସୁବିଧା ଯୋଗାଇ ଦିଆଯାଉଛି ଅନ୍ୟ ଯେକୌଣସି ବ୍ୟାଙ୍କ୍ ଆକାଉଣ୍ଟରୁ ଟଙ୍କା ଉଠାଇବା ଲାଗି ପୋଷ୍ଟ ଅଫିସ୍ଗୁଡ଼ିକରେ ଏଟିଏମ୍ର ବ୍ୟବସ୍ଥା କରାଯାଇଛି ଓ ଆଧାର ଭିତ୍ତିକ ପେମେଣ୍ଟ ସୁବିଧା ଯୋଗାଇ ଦିଆଯାଉଛି ଲକ୍ଡାଉନ୍ ଇଫେକ୍ସ୍ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବାକୁ ଜାତୀୟ ସ୍ତରରେ ଲାଗୁ କରାଯିବା ପରେ ସଶସ୍ତ ବାହିନୀ ସମେତ ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଅଫିସ କାର୍ଯ୍ୟ ବହୁମାତ୍ରାରେ କମି ଯାଇଛି ଆନ୍ତର୍ଜାତିକ ସହଯୋଗ ତାଲିମ କାର୍ଯ୍ୟକ୍ରମ ନିଯୁକ୍ତି ଅନ୍ୟାନ୍ୟ ପ୍ରଶିକ୍ଷଣ କର୍ତ୍ତବ୍ୟ ସମ୍ପାଦନ ପାଇଁ ବିଭିନ୍ନ ସ୍ଥାନକୁ ଗମନାଗମନ ଭଳି କାର୍ଯ୍ୟଗୁଡ଼ିକର ଭାରତୀୟ ସେନା ବାହିନୀ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସମୀକ୍ଷା କରାଯାଇଛି କେବଳ ଅତ୍ୟାବଶ୍ୟକ କାର୍ଯ୍ୟଗୁଡ଼ିକୁ ଛାଡ଼ି ଅନ୍ୟ ସବୁ କାର୍ଯ୍ୟରେ କମ୍ରୁ କମ୍ କର୍ମଚାରୀମାନଙ୍କର ଅଂଶଗ୍ରହଣକୁ ନିର୍ଣ୍ଣିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି ଡ୍ୟୁଟି ଅଫିସିଆଲ୍ ଚିକିତ୍ସା କ୍ଷେତ୍ରର କର୍ମଚାରୀ ଡ୍ରାଇଭର ରନ୍ଧନ କାର୍ଯ୍ୟରେ ମୁତ୍ୟନ କର୍ମଚାରୀ ଓ ଅନ୍ୟ ସହାୟକ ଷ୍ଟାଫ୍ଙ୍କ ସମେତ ଜର୍ତ୍ରିକାଳୀନ କାର୍ଯ୍ୟରେ ମୁତୟନ କର୍ମଚାରୀମାନଙ୍କୁ କେବଳ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି

କୋଧପୁର ବିମାନ ବନ୍ଦରଠାରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଓ ଏହା ପରେ ସେମାନଙ୍କୁ ଚିକିତ୍ସା ଶିବିରଗୁଡ଼ିକୁ ନିଆଯାଇଥିଲା ସେନାବାହିନୀ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ମନେସର ଜଇସଲମର ଓ ଜୋଧପୁରଠାରେ ମଧ୍ୟ ଏଭଳି ଚିକିତ୍ସା ଶିବିରଗୁଡ଼ିକ ସ୍ଥାପନ କରାଯାଇଛି ଇରାନ୍ ଇଟାଲୀ ଓ ମାଲେସିଆରୁ ଆସିଥିବା ଭାରତୀୟମାନଙ୍କୁ ସେଗୁଡ଼ିକରେ ରଖାଯାଇଛି ଓ୍ୱହାନ୍ ଓ ଜାପାନ୍ରୁ ଆସିଥିବା ବ୍ୟକ୍ତିମାନଙ୍କୁ ପୂଥକ କରି ରଖାଯିବା ପରେ ସେମାନଙ୍କର ସମ୍ପର୍ଶ୍ଣ ଯାଞ୍ଚ କରାଯାଇ ସେମାନଙ୍କୁ ଶିବିରଗୁଡ଼ିକରୁ ଛାଡ଼ି ଦିଆଯାଇଛି ସେନାବାହିନୀ ପକ୍ଷରୁ ଝାନ୍ସୀ ବିନ୍ନାଗୁଡ଼ି ଓ ଗୟାଠାରେ ମଧ୍ୟ ଏଭଳି ଅଧିକ ଚିକିତ୍ସା ଶିବିରଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି

ଅନ୍ୟାନ୍ୟ ସୁବିଧା ଖୁବ୍ କମ୍ ସମୟ ଧ୍ୟରେ ଉପଲହ୍ଧ କରାଯିବାର ବ୍ୟବସ୍ଥା ରହିଛି କରୋନା ପେସୋ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ପାଇଁ ଦେଶବ୍ୟାପୀ କଟକଣା ଲାଗୁ କରାଯାଇଥିବାରୁ ପେଟ୍ରୋଲିୟମ୍ ଓ ବିସ୍ଫୋରକ ପଦାର୍ଥ ସୁରକ୍ଷା ସଂଗଠନ ପେସୋ ହସିଟାଲ୍ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ନିର୍ବିଘ୍ୱରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ଯୋଗାଶକୁ ନିଣ୍ଚିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ କହିଛି ଏଥିପାଇଁ ପେସୋ ପକ୍ଷରୁ ଏହାର ସମସ୍ତ କାର୍ଯ୍ୟାଳୟକୁ ନିର୍ଦ୍ଦେଶାବଳୀ ଜାରି କରାଯାଇ ଜରୁରିକାଳୀନ ଭିତ୍ତିରେ ଡାକ୍ତରଖାନାରେ ବ୍ୟବହୃତ ଅକ୍ସିଜେନ୍ର ମହକୁଦ ଓ ପରିବହନ ପାଇଁ ଲାଇସେନ୍ୱ ପ୍ରଦାନକୁ ନିଣ୍ଚିତ କରିବାକୁ କୁହାଯାଇଛି

ଏଭଳି କଟିଳ ପରିସ୍ଥିତିରେ ଇସ୍ରାଏଲ୍ର ନାଗରିକମାନଙ୍କୁ ତେଲ୍ ଆଭିଭ୍ରେ ନିରାପଦରେ ପହଞ୍ଚାଇ ପାରିଥିବାରୁ ଇସ୍ରାଏଲ୍ ଏୟାର୍ ଇଣ୍ଡିଆ ଓ ଏହାର କର୍ମଚାରୀମାନଙ୍କୁ କୃତଜ୍ଞତା କଣାଇଛି